ଅବାଧ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭୋଟ୍ ଗ୍ରହଣ ପାଇଁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ସିଆର୍ପିଏଫ୍ ବିଏସ୍ଏଫ୍ ଆଇଟିବିପି ଏବଂ ରାଜ୍ୟ ପୁଲିସ୍ ବାହିନୀର ଏକଲକ୍ଷରୁ ଊର୍ଦ୍ଧ୍ୱ ଯବାନଙ୍କୁ ମୁତୟନ କରାଯାଇଛି ଭାରତୀୟ ବିମାନ ବାହିନୀ ଓ ବିଏସ୍ଏଫ୍ର ହେଲିକପ୍ଟରଗୁଡ଼ିକୁ ନିର୍ବାଚନ କାର୍ଯ୍ୟରେ ଲଗାଯାଇଛି ଓଡ଼ିଶା ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସହ ଛତିଶଗଡ଼ ସୀମାରେ କଡ଼ା ପହରା ବ୍ୟବସ୍ଥା କରାଯାଇଛି

ପିଏମ୍ ବାରଣସୀ ପ୍ରୋଜେକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣସୀଠାରେ ଗଙ୍ଗା ନଦୀ ଉପରେ ଅନ୍ତର୍ଦେଶୀୟ କଳପଥ ଟର୍ମିନାଲ୍ ଓ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥକୁ ଲୋକାର୍ପିତ କରିବେ

ବବତ୍ପୁର ବିମାନ ବନ୍ଦର ରାଜପଥ ବାରାଣସୀ ବିମାନ ବନ୍ଦରକୁ ସଂଯୋଗ କରିବା ପରେ ଜୁଆନ୍ପୁର ସୁଲ୍ତାନପୁର ଓ ଲକ୍ଷ୍ନୌକୁ ସଂଯୋଗ କରିବ ଏହାଦ୍ୱାରା ବାରାଣସୀର ଜନସାଧାରଣ ପର୍ଯ୍ୟଟକ ଓ ବାରାଣସୀକୁ ଆସୁଥିବା ଦର୍ଶକମାନଙ୍କୁ ଅଧିକ ସୁବିଧା ହେବ ଶ୍ରୀ ମୋଦି ବାରାଣସୀଠାରେ ଗଙ୍ଗାନଦୀ ଉପରେ ନିର୍ମିତ ଅନ୍ତର୍ଦେଶୀୟ ଜଳପଥ ଟର୍ମିନାଲ୍କୁ ମଧ୍ୟ ଉତ୍ସର୍ଗ କରିବେ ଅନ୍ତର୍ଦେଶୀୟ ଜଳପଥରେ ଦେଶର ପ୍ରଥମ ମାଲବାହୀ ଜାହାଜକୁ ଶ୍ରୀ ମୋଦି ଗ୍ରହଣ କରିବେ ପେପ୍ସୀ କମ୍ପାନୀର ଖାଦ୍ୟ ଓ ମୃଦ୍ୟୁ ପାନୀୟ ଭରା ଏହି ଜାହାଜ ଗତ ଅକ୍ଟୋବର ମାସ ଶେଷ ସପ୍ତାହରେ କୋଲ୍କାତାରୁ ବାରାଣସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ସାହିବଗଞ୍ଜ ହଳଦିଆ ଓ ଗାଜିପୁରଠାରେ ଆଉ ତିନୋଟି ଟର୍ମିନାଲ୍ ନିର୍ମାଣ ଚାଲିଛି

ଗତକାଲି ଚନ୍ଦ୍ରପୁର ନିକଟସ୍ଥ ବାମନାଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇ ଗୋସିକୁଦ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ପରେ ଶ୍ରୀ ଗଡ଼କରୀ ଚନ୍ଦ୍ରପୁର ଜିଲ୍ଲାର ଟାଡାଲିଠାରେ କେନ୍ଦ୍ରୀୟ ପ୍ଲାଷ୍ଟିକ୍ ଇଞ୍ଜିନିୟରି ଓ ବୈଷୟିକ ପ୍ରତିଷ୍ଠାନ 'ସିପେଟ୍'ର ଶିଳାନ୍ୟାସ କରିଥିଲେ ଭାଇସ୍ପ୍ରେକ୍ ତିନିଦିନିଆ ପ୍ୟାରିସ୍ ଗସ୍ତରେ ଯାଇଥିବା ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ପ୍ରଥମ ବିଶ୍ୱଯୁଦ୍ଧ ପରିସମାପ୍ତିର ଶହେବର୍ଷ ପୂର୍ତ୍ତି ପାଳନ ପାଇଁ ଆୟୋଜିତ ଯୁଦ୍ଧ ବିରାମ ଉସବରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି

ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ବିଶ୍ୱରେ ଭ୍ରାତୃଭାବ ଶାନ୍ତି ଓ ସଦ୍ଭାବନାର ବାତାବରଣ ସୃଷ୍ଟି ଦିଗରେ ବିଶ୍ୱଭାରତର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି

ଦେଶ ବିଭାଜନ ପରେ ହରିୟାଣାର କୁରୁକ୍ଷେତ୍ରରେ ଅସ୍ଥାୟୀ ଭାବେ ଆଶ୍ରୟ ନେଇଥିବା ଶରଣାର୍ଥୀମାନଙ୍କୁ ଆକାଶବାଣୀର ଷ୍ଟୁଡିଓରୁ ମହାତ୍ମାଗାନ୍ଧି ଉଦ୍ବୋଧନ ଦେଇଥିଲେ ନୂଆଦିଲ୍ଲୀର ଆକାଶବାଣୀ ପରିସରରେ ଏକ ଉତ୍ସବର ଆୟୋଜନ କରାଯାଇଛି

ଟିଆର୍ଏସ୍ ଓ ବିଜେପି କାହା ସହ ମେଣ୍ଟ କରି ନାହାନ୍ତି କିନ୍ତୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ତେଲୁଗୁଦେଶମ ପାର୍ଟି ତେଲେଙ୍ଗାନା ଜନ ସମିତି ଓ ସିପିଆଇ ସହ ମେଣ୍ଟ କରିଛି ଆବ୍ ଧାବି ଏକ୍ଜିବିସନ୍ ଆବୁଧାବିରେ ଆନ୍ତର୍ଜାତିକ ପେଟ୍ରୋଲିୟମ୍ ପ୍ରଦର୍ଶନୀ ଓ ସମ୍ମିଳନୀରେ ଭାରତୀୟ ପାଭିଲିୟନ୍କୁ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଦ୍ଘାଟନ କରିବେ ଶ୍ରୀ ପ୍ରଧାନ ଦୁଇଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ୍ ଗସ୍ତରେ ଅଛନ୍ତି

ଅନନ୍ତକୁମାର ସଂସଦୀୟ ବ୍ୟାପାର ସାର ଓ ରସାୟନ ମନ୍ତ୍ରୀ ଅନନ୍ତକୁମାର ଆଜି ସକାଳେ ବେଙ୍ଗାଲୁରୁରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି

କର୍କଟ ରୋଗରେ ପୀଡ଼ିତ ହୋଇ ସେ ବେଙ୍ଗାଲ୍ରୁରେ ଚିକିହାଧୀନ ଥିଲେ

ମୃତ୍ୟୁ ବେଳକୁ ତାଙ୍କ ପାଖରେ ଧର୍ମପତ୍ନୀ ଓ ଦୁଇ ଝିଅ ଥିଲେ

ଇଣ୍ଡିଆ ୟୁଏନ୍ଏସ୍ସି ସନ୍ତାସବାଦୀମାନଙ୍କ ବିରୁଦ୍ଧରେ କଟକଣା କାରି କରିବାପାଇଁ ଅନୁରୋଧଗୁଡ଼ିକୁ ଜାତିସଂଘ ନିରାପତ୍ତା ପରିଷଦର ବାସନ୍ଦ ବ୍ୟବସ୍ଥା କମିଟି ଗ୍ରହଣ କରୁ ନ ଥିବାରୁ ଭାରତ ତା'ର ତୀବ୍ର ସମାଲୋଚନା କରିଛି ଭାରତ କହିଛି ଏହାଦ୍ୱାରା ବାସନ୍ଦ ବ୍ୟବସ୍ଥା କମିଟିର ଉଉରଦାୟିତା ନାର୍ହି ଓ ଏହା ଅପାରଗ ବୋଲି ସ୍ୱଷ୍ଟ ପ୍ରମାଣିତ ହୋଇଛି ପାକିସ୍ତାନଭିତ୍ତିକ ଜେଇଏମ୍ ସନ୍ତାସବାଦୀ ସଙ୍ଗଠନ ମୁଖ୍ୟ ମାସୁଦ୍ ଆଝାର ବିଶ୍ୱସ୍ତରୀୟ ସନ୍ତାସବାଦୀ ଭାବେ ତାଲିକାଭୁକ୍ତ କରିବାପାଇଁ ଭାରତର ଉଦ୍ୟମ ପ୍ରତି ଚୀନ୍ ବାରମ୍ଭାର ବାଧା ସୃଷ୍ଟି କର୍ଥିବା ଦୃଷ୍ଟିରୁ ଭାରତ ଏଭଳି ସମାଲୋଚନା କରିଛି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟିଦ୍ ଆକବରୁଦ୍ଦିନ୍ କହିଛନ୍ତି ବର୍ତ୍ତମାନ ଯୁଗରେ ସଚେତନଶୀଳ ଜନତା ସାର୍ବଜନୀନ ପ୍ରତିଷ୍ଠାନଗୁଡ଼ିକଠାରୁ ଅଧିକ ସ୍ୱଚ୍ଛତା ଦାବି କରୁଥିଲାବେଳେ କାତିସଂଘ ନିରାପତ୍ତା ପରିଷଦର ବାସନ୍ଦ ବ୍ୟବସ୍ଥା କମିଟି ଉତ୍ତରଦାୟିତା ହରାଇଛି ଓ ଏକ ଅପାରଗ ବ୍ୟବସ୍ଥା ଭାବେ ପରିଚିତ ହୋଇଛି ଜାତିସଂଘ ସାଧାରଣ ପରିଷଦର ବହୁଦେଶୀୟ ବ୍ୟବସ୍ଥାକୁ ମଜବୁତ୍ କରିବା ଓ ଜାତିସଂଘର ଭୂମିକା ସଂକ୍ରାନ୍ତ ଏକ ବିତର୍କରେ ଭାଗ ନେଇ ଶ୍ରୀ ଆକବରୁଦ୍ଦିନ୍ କହିଥିଲେ ବର୍ତ୍ତମାନ କାତିସଂଘ ନିରାପତ୍ତା ପରିଷଦ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ଅପାରଗ ହୋଇଛି ଏବଂ ଲୋକମାନଙ୍କର ବିଶ୍ୱସନୀୟତା ବୈଧତା ଓ ପ୍ରାସଙ୍ଗିକତା ହରାଇଛି

ରୋହିଙ୍ଗ୍ୟାମାନଙ୍କୁ ମ୍ୟାଁମାର ପଠାଇବା ପାଇଁ ତାରିଖ ଧାର୍ଯ୍ୟ କରିବାର ଚାରିଦିନ ପୂର୍ବରୁ ସେ ଦେଶର ସମାଜକଲ୍ୟାଣ ମନ୍ତ୍ରୀ ଓ୍ପିନ୍ ମିୟତ୍ ଆୟେ ୟେଙ୍ଗୁନ୍ଠାରେ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି

ତେବେ ଅନ୍ତର୍ଜାତୀୟ ସ୍ପେଚ୍ଛାସେବୀ ସଂଗଠନଗୁଡ଼ିକ ଏବଂ କାତିସଂଘ ପକ୍ଷରୁ କୁହାଯାଇଛି ରୋହିଙ୍ଗ୍ୟାମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ତଥାପି ଅନୁକୂଳ ପରିବେଶ ସୃଷ୍ଟି ହୋଇନାହିଁ

ମ୍ୟାଁମାର ଓ ବଙ୍ଗଳାଦେଶ ମଧ୍ୟରେ ଗତବର୍ଷ ନଭେମ୍ବର ପହିଲାରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା କିନ୍ତୁ ଜାତିସଂଘ କହିଥିଲା ଯେ ରୋହିଙ୍ଗ୍ୟାମାନଙ୍କୁ ମ୍ୟାଁମାର ପଠାଇବା କ୍ଷେତ୍ରରେ ନିରାପଦ ଓ ସମ୍ମାନଜନକ ପରିସ୍ଥିତିର ଆବଶ୍ୟକତା ରହିଛି ଏବଂ ସେମାନେ ସ୍ପେଚ୍ଛାରେ ଯେପର୍ଯ୍ୟନ୍ତ ଫେରିଯିବାକୁ ଚାହୁଁନାହାନ୍ତି ସେପର୍ଯ୍ୟନ୍ତ ଏ ଦିଗରେ ବଳପୂର୍ବକ ପଦକ୍ଷେପ ନେବାର ଆବଶ୍ୟକତା ନାହିଁ